ସେହିପରି ଆସନ୍ତାକାଲି ଏହି ଦଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଅନୁଧ୍ୟାନ କରିବା ପରେ ମୁଖ୍ୟଶାସନ ସଚିବଙ୍କ ସହ ଏ ସଂପର୍କରେ ଏକ ବୈଠକରେ ଆଲୋଚନା କରିବେ

ପରେ ମୁଖ୍ୟଶାସନ ସଚିବ ଉନ୍ୟନ କମିଶନର ଏବଂ ପ୍ରମୁଖ ସଚିବଙ୍କ ସହ ବିଦ୍ୟୁତ୍ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି ସେହିପରି ଶ୍ରୀ ସିଂ ଏବଂ ଏନ୍ଟିପିସିର ବରିଷ ଅଧକାରୀମାନେ ଭୁବନେଶ୍ୱରଠାରେ ଦୀନ୍ଦୟାଲ୍ ଉପାଦ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଏବଂ ସୌଭାଗ୍ୟ ଯୋଜନାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ସେହିପରି ରାଜ୍ୟ ଶକ୍ତିସଚିବ ହେମନ୍ତ ଶର୍ମା ଓ ବରିଷ ଅଧିକାରୀମାନେ ଓପିଟିସିଏଲ୍ର ଦୀଘାଳୋ ବାଲିଘାଇ ବାଲିଗୁଆଳି ଓ ତାଳବଶିଆଠାରେ ଥିବା ସବ୍ଷେସନ୍ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଏବଂ ପୁନଃବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି

ସେହିପରି ବଡ ଭାରବାହୀ ପ୍ରାଶୀଙ୍କ ମୃତ୍ୟ ପାଇଁ ମଧ୍ଧ ସହାୟତା ପ୍ରଦାନ କରାଯିବ

କାର୍ଯ୍ୟରତ ନର୍ସମାନେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଶାରେ ବସିଥିବା ଦେଖାଯାଇଛି

ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ କନକୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ପିଇବା ପାଶି ପାଇଁ ଲୋକେ ଦହଗଞ୍ ହେଉଛନ୍ତି